ବିଧାୟକ ଭୁଜବଳ ମାଝିଙ୍କ ଏ ସମ୍ପର୍କିତ ଏକ ତାରକା ଚିହ୍ନିତ ପ୍ରଶ୍ୱର ଉତ୍ତରେ ମନ୍ତୀ ଡାକ୍ତର ସାହୁ ଏହି ତଥ୍ୟ ପ୍ରଦାନ କରିଛନ୍ତି

ବରାଦ ହୋଇଥିବା ଅର୍ଥରେ ସ୍କୁଲ୍ର ଭିଉିଭ୍ମି ଶ୍ରେଣୀଗୃହର ଉନ୍ନତି ପାଠାଗାର ପୁସ୍ତକ ଖେଳ ସାମଗ୍ରୀ ଓ ସ୍କୁଲ୍ ବଗିଚା ଆଦିର ଉନ୍ଦୁତିକରଣ କାର୍ଯ୍ୟ କରାଯିବ

ଓଡ଼ିଶାରେ ସବୁବେଳେ ଲୋକସଭା ସହ ବିଧାନସଭା ନିର୍ବାଚନ ହୋଇଆସିଛି

କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ଧମକୁ କହିଛନ୍ତି

ନବଗଠିତ ଅନୁଷ୍ଠାନ ପକ୍ଷରୁ ଉଦ୍ୟୋଗ ସମ୍ୟନ୍ବୀୟ ଗବେଷଣା ପାଇଁ ସେଂଟର ଅ' ଏକ୍ଲେନ୍ ମାନ ସ୍ରାପନ କରାଯିବ

ଏହା ଏକ ଉଚ୍ଚତର ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ହୋଇଥିବାରୁ ରାଜ୍ୟ ସରକାର ଅଗ୍ରାଧକାର ଭିତିରେ ଜମି ଯୋଗାଇ ଦେବାକୁ କେନ୍ଦ୍ରମନ୍ତୀ ଅନ୍ରରୋଧ କରିଥିଲେ

ସେହିପରି ରାଜ୍ୟର ବିଭିନ୍ନ ଅଦାଲତରେ ମଧ୍ଧ ଆସନ୍ତାକାଲି ଏହି ଲୋକ ଅଦାଲତ ଅନୁଷ୍ଟିତ ହେବ

ଲଘୁଚାପଜନିତ ବର୍ଷା ଯୋଗୁଁ ରାକ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନକୀବନ ବାଧାପ୍ରାପ୍ତ ହୋଇଛି

ଅନ୍ୟପକ୍ଷରେ କଟକର ମୁଣ୍ଡୁଳିରୁ ଏନ୍ଡିଆର୍ଏଫ୍ ଦଳ ଘଟଣାସ୍ଥଳକୁ ଯାଉଥିବା ଜଶାଯାଇଛି